ବିଚାରପତି ଏନଭି ରମନ୍ନା ସଞ୍ଚୀବ ଖାନ୍ନା ଓ କୃଷ୍ଠା ମୁରାରୀଙ୍କୁ ନେଇ ଗଠିତ ଖଖପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି

ଏହି ପଦବୀ ସହ ଶ୍ରୀ ପାତ୍ର ଆରବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ମୁଦ୍ରାନୀତି କମିଟିର ସଦସ୍ୟ ରହିବେ

ଶ୍ରୀ ପାତ୍ର ଏବେ ଆରବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଛନ୍ତି

ଏହି ସଂଶୋଧନରେ କୌଣସି ବିବାଦ ନାହିଁ କି କାହାପ୍ରତି କିଛି ବାଛବିଚାର ନାହିଁ

ଶରଣାର୍ଥୀମାନଙ୍ଙୁ ନାଗରିକତା ଦେବାରେ ଭାରତର ବିଶ୍ୱରେ ଏକ ସ୍ୱତନ୍ତ ପରିଚୟ ରହିଛି

କଲେଜ କର୍ତ୍ତପକ୍ଷ ପ୍ରଥମ ବର୍ଷର ପରୀକ୍ଷା ଫଳ ଶିକ୍ଷା ନିର୍ଦ୍ଦେଶାଳୟକୁ ଜଶାଇବେ ସେହି ଅନୁସାରେ ଦ୍ୱିତୀୟ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇବ

ସେହିପରି କେତେକ ସ୍ରାନରେ ଏହି ପର୍ବ ଅବସରରେ ଧରଣୀମାତାକୁ ଉନ୍ନତ ଫସଲ ପ୍ରଦାନ କରୁଥିବାରୁ ଧନ୍ୟବାଦ ଜଣାଇ ପୁଜାର୍ଚ୍ଚନା କରାଯାଏ ଗୁଜରାଟରେ ମକର ସଂକ୍ରାଡ୍ଡିକୁ ଉତ୍ତରାୟଣ ଭାବେ ପାଳନ କରାଯାଏ